ସେହି କାର୍ ଦୂର୍ଘଟଣାରେ ବଳାକାରର ଶିକାର ହୋଇଥିବା ମହିଳା ଏବଂ ତାଙ୍କର ଓକିଲ ଗୁରୁତର ଭାବେ ଆହତ ହୋଇଥିଲେ ଓ ତାଙ୍କର ଦୁଇ ଜଣ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଥିଲା

ବଳାକାର ହୋଇଥିବା ମହିଳା ତାଙ୍କର ମା' ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସିଆର୍ପିଏଫ୍ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯିବ ଏବଂ କମାଶ୍ଡାଣ୍ଟ ସ୍ତରର ଜଣେ ଅଫିସରଙ୍କୁ ଏ ସଂକ୍ରାନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ପଡ଼ିବ କୋର୍ଟ ଆସନ୍ତାକାଲି ମାମଲାର ପୁନର୍ବାର ଶୁଣାଣି କରିବେ ଏହି ସମୟରେ ବଳାକାର ହୋଇଥିବା ମହିଳାଙ୍କ ଦାଦା କରିଥିବା ଆବେଦନର ଶୁଣାଣି ହେବ ତାଙ୍କୁ ରାଏବରେଲିର ଏକ ଜେଲ୍ରେ ରଖାଯାଇଛି ତାଙ୍କୁ ମଧ୍ୟ ଦିଲ୍ଲୀର ଏକ ଜେଲ୍କୁ ସ୍ଥାନାନ୍ତରିତ କରାଯିବ ଗତ ରବିବାର ଦିନର ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା

ବିକେପି ସୂତ୍ରରେ କୁହାଯାଇଛି ସେନ୍ଗର୍ଙ୍କୁ ପୂର୍ବରୁ ପାର୍ଟିରୁ ସସ୍ପେଣ୍ଡ କରାଯାଇଥିଲା ଓ ଆଜି ତାଙ୍କୁ ବିହିଷ୍କାର କରାଯାଇଛି

ଉନାଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ସେମାନଙ୍କୁ ନିଲୟିତ କରିଛନ୍ତି

ପୂର୍ବରୁ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇସାରିଥିଲା ଉଦ୍ୟୋଗ ପୁନର୍ଗଠନ ଯୋଜନା ସଂକ୍ରାନ୍ତ ଅନୁମତି ପ୍ରଦାନ ଓ ଭୋଟର୍ମାନଙ୍କର ଅଧିକୃତ ପ୍ରତିନିଧିମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସଂକ୍ରାନ୍ତରେ ସ୍ୱଷ୍ଟତା ଆଣିବା ବିଲ୍ର ମୃଳଲକ୍ଷ୍ୟ

ବିରୋଧି ଦଳ ସଦସ୍ୟମାନଙ୍କର କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଥ ଓ ଉଦ୍ୟୋଗ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହି ଆଇନ ଏକ କମ୍ପାନୀକୁ ଲୋପ ହେବାକୁ ଦେବ ନାହିଁ ଏହି ଆଇନ କେବଳ ଦେବାଳିଆ ଅବସ୍ଥା ଉପରେ ପର୍ଯ୍ୟବସିତ ନୁହେଁ ଏଥିରେ ସମାଧାନର ପଦ୍ଧତି ରଖାଯାଇଛି

ଏୟାରସେଲ୍ ମାକ୍ୱିସ୍ ମାମଲରେ ବିଦେଶୀ ପୁଞ୍ଜିନିବେଶ ବୋର୍ଡକୁ ଦିଆଯାଇଥିବା ଅନୁମତିରେ ଅନିୟମିତତା ପାଇଁ ଏହି ମାମଲା ରୁଜୁ ହୋଇଥିଲା ସେମାନଙ୍କ ଆଗୁଆ ଜାମିନ ଆବେଦନ ଉପରେ ନିଷ୍ପଭି ନିଆଯାଇ ନ ପାରିବା ଯୋଗୁଁ ଗିରଫ ହେବାରୁ ରିହାତି ପାଇବାର ସମୟସୀମା ସମ୍ପ୍ରସାରଣ କରାଯାଇଛି ଏନ୍ସି ଡେଲିଗେସନ ପିଏମ୍ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ନେତୃତ୍ୱରେ ନ୍ୟାସନାଲ୍ କନ୍ଫରେନ୍ସର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ଫାରୁକ୍ ଅବଦୁଲ୍ଲାଙ୍କ ପୁତ୍ର ତଥା ରାଜ୍ୟର ଅନ୍ୟତମ ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଏହି ପ୍ରତିନିଧି ଦଳରେ ସାମିଲ୍ ଥିଲେ ଗଶମାଧ୍ୟମ ସହ କଥାବାର୍ତ୍ତାବେଳେ ଓମାର ଅବଦୁଲ୍ଲା କହିଛନ୍ତି ଜମ୍ମୁ କାଶ୍ମୀରରେ ଆଇନ ଶ୍ରଙ୍ଗଳା ପରିଷ୍ଠିତିରେ ଯେପରି ଅବନତି ନ ଘଟେ ତାହା ସୁନିଣ୍ଠିତ କରାଇବାପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ରାଜ୍ୟକ୍ତ ଅତିରିକ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପଠାଇବା ପୃଷଭୂମି ଉପରେ ସେଠାକାର ତାଳା ପରିସ୍ଥିତି ସମ୍ପର୍କରେ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇଛନ୍ତି ରାଜ୍ୟରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ କରାଇବା ପାଇଁ ମଧ୍ୟ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି

ୱାନ୍ ନେସନ୍ ରେସନ୍ ୱାନ୍ କାର୍ଡ଼ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର ଓ ଗ୍ରଜରାଟରେ ଏକ ରାଷ୍ଟ୍ର ଏକ ପଡ଼ିକାର୍ଡ଼ ଯୋଜନାକୁ ଆଜିଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି ଖାଦ୍ୟ ସୁରକ୍ଷା କାର୍ଡ଼ ଥିବା ପରିବାରଗୁଡ଼ିକ ଏହିସବ୍ ରାଜ୍ୟର ଯେକୌଣସି କଷ୍ଟ୍ରୋଲ୍ ଦୋକାନରୁ ରିହାତି ଦରରେ ଚାଉଳ ଓ ଗହମ କିଣିପାରିବେ

ଆମର ହାଇଦ୍ରାବାଦ ସମ୍ଭାଦଦାତା ଜଣାଇଛନ୍ତି ତେଲଙ୍ଗାନାର ଶ୍ୱେତ ପଡ଼ିକାର୍ଡ଼ଧାରୀ ଉପଭୋକ୍ତମାନେ ରାଜ୍ୟର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ରିହାତି ଦରରେ ଚାଉଳ ଓ ଖାଦ୍ୟ ସାମଗ୍ରୀ କ୍ରୟ କରିପାରୁଛନ୍ତି ଆସନ୍ତା ବର୍ଷ ଅଗଷ୍ଟ ସ୍ରଦ୍ଧା ଏହି ସ୍ରବିଧା ସମଗ୍ର ଦେଶକୁ ସମ୍ପ୍ରସାରିତ କରିବାପାଇଁ କେନ୍ଦ୍ର ସରକାର ବିଚାର କର୍ତ୍ଛନ୍ତି

କେଜରିଓ୍ୱାଲ୍ ଇଲେକ୍ଟ୍ରିସିଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସହରର ଉପଭୋକ୍ତାମାନକୁ ଦେଶର ସବୁଠାରୁ ଶସ୍ତା ଦରରେ ବିଦ୍ୟୁତ୍ ଶକ୍ତି ଯୋଗାଇ ଦିଆଯିବକୁ ଘୋଷଣା କରିଛନ୍ତି